ଏ ସଂପର୍କରେ ଆଇଆଇଟି ପକ୍ଷର୍ ଜାରି କରାଯାଇଥିବା ଏକ ପ୍ରେସ୍ ବି ଛାତ୍ରଛାତ୍ରୀମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍ଙୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି

ତେଣୁ ସ୍କୁଲ୍ ବନ୍ଦ୍ କରିବା ନେଇ କୌଣସି ନିଷ୍ବଉି ନିଆଯାଇ ନାହି ଆକି ଦଶମ ଶ୍ରେଶୀ ଛାତ୍ରଛାତ୍ରୀଙ୍କର ଅଭ୍ୟାସ ପରୀକ୍ଷା ଅନୁଷ୍ଷିତ ହେବ

ତଦନୁଯାୟୀ ପିଲାମାନଙ୍କର କ୍କୁସ କରାଯାଉଛି ଏବଂ ଆଜି ମଧ୍ଧ ପରୀକ୍ଷା କରାଯିବ ତେଶୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ମନ୍ତୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି

ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏବଂ କାରାଗାରଗୁଡ଼ିକରୁ କଏଦୀଙ୍କ ସଂଖ୍ୟା କମାଇବା ହେଉଛି ଏହାର ଉଦ୍ଦେଶ୍ୟ